ସେ କହିଛନ୍ତି ପ୍ରାଥମିକ ବିଦ୍ୟାଳୟ ସ୍ତରରେ ମାତୂଭାଷା ହିଁ ଶିକ୍ଷାର ମାଧ୍ଧମ ହେବା ଉଚିତ

ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଦୈନିକ ହାଟରେ ମିଳୁଥିବା ପନିପରିବା ଓ ଆମିଷ ବିକ୍ରି ଲାଗି ହାଟ ବାହାରେ ଖୋଲାସ୍କାନ ବ୍ୟବହାର ହେବ ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ବୂଦ୍ଧି ପାଉଥିବାରୁ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଛି ଜିଲ୍ଲାପାଳ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି

ଏହାସହ ଦୋକାନକୁ ଆସୁଥିବା ଗ୍ରାହକ ମାସ୍କ ନ ପିକ୍ଷିଲେ ଦୋକାନୀଙ୍କଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି

ଏହାବ୍ୟତୀତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମହୋହବର ଆୟୋଜନ ଉପରେ କଟକଣା ଜାରି କରାଯାଇଛି

ସେହିପରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ସ୍କାର୍ଟ ସ୍କୁଲ ଅନ୍ତର୍ଭୁକ୍ତ ଫୂଲବାଣୀ ସହରର ସର୍ବପୁରାତନ ଏଜେଓ ଉଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ପରିଦର୍ଶନ କରିଛନ୍ତି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

ତେଶୁ ଏହି ଦିନଟିକୁ ଶୁଭ ଶୁକ୍ରବାର କୁହାଯାଏ